ଏହି ଆଲୋଚନା ଭାରତ ଭିଏତ୍ନାମ୍ ବିସ୍ତତ ନୀତିଗତ ଭାଗିଦାରୀକୁ ଭବିଷ୍ୟତରେ ଆହୁରି ପରିବ୍ୟାପ୍ତ କରିବ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

ପିଏମ୍ ଆଲିଗଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଲିଗଡ ମ୍ରସଲିମ୍ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉହବରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ କରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ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 ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ଏସ୍ଏମ୍ ସଇଫୁଦିନ୍ ଓ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ତଥା ଭ୍ ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିବେ ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋହାହନ ଦେବା ଲାଗି ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଭାରତୀ ମିଳିତ ଭାବେ ଭାରତୀୟ ଅନ୍ତର୍କାତୀୟ ବିଜ୍ଞାନ ମହୋହବର ପରିକ୍ସନା କରିଥିଲେ

ଦେଶବାସୀଙ୍କୁ ବିଜ୍ଞାନ ସହିତ ଯୋଡ଼ିବା ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରସାର କରିବା ସହିତ ବିଜ୍ଞାନ ପ୍ରଯୁକ୍ତି ଇଞ୍ଜିନିୟରିଙ୍ଗ୍ ଓ ଗଣିତ ଏସ୍ଟିଇଏମ୍ ଜନସାଧାରଣଙ୍କ ଜୀବନଧାରଣ ମାନରେ ସୁଧାର ଆଣିବାରେ କିଭଳି ସହାୟକ ହେଉଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ଅମିତ୍ ଶାହା ଟାଗୋର୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରିବାବେଳେ ନୋବେଲ କମିଟି ନିର୍ଣ୍ଣିତଭାବେ ଗୌରବାନ୍ୱିତ ହୋଇଥିବେ ଗତକାଲି ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ଶାହା ଶାନ୍ତି ନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଅବସରରେ ଏହା କହିଛନ୍ତି ସେ କହିଛନ୍ତି ରବୀନ୍ଦ୍ରନାଥଙ୍କ କାଳଜୟୀ କବିତା ଓ ସାହିତ୍ୟ ନୋବେଲ ପୁରସ୍କାର ତୁଳନାରେ ଅଧିକ ସ୍କରଣୀୟ ସେ ଶାନ୍ତି ନିକେତନ ଆଶ୍ରମ ପରିଦର୍ଶନ କରିବା ଅବସରରେ କହିଛନ୍ତି ବିଶ୍ୱକବି ରବୀନ୍ଦ୍ର ନାଥ ଭାରତର ଦୁଇ ମହାନ୍ କାଳକୟୀ ନେତା ମହାତ୍ଲାଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ପ୍ରେରଣା ଉହ ଥିଲେ ସେଠାରେ ଶ୍ରୀ ଶାହା ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତି ଶ୍ରଦ୍ଧାସ୍ରମନ ଅର୍ପଣ କରିଥିଲେ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 ପରେ ଶ୍ରୀ ଶାହା ଲୋକ ଗାୟକ ବାସୁଦେବ ବାଉଲଙ୍କ ନିକଟରୁ ବାଉଲ୍ ସଙ୍ଗୀତ ଶୁଣିବା ପରେ ତାଙ୍କ ଘରେ ମଧ୍ୟାହୁ ଭୋଜନ କରିଥିଲେ ଏହାଛଡ଼ା ସେଠାକାର ଏକ ଶିବ ମନ୍ଦିରରେ ପ୍ରଜାର୍ଚ୍ଚନା କରିଥିଲେ ପରେ ଡାକବଙ୍ଗଳା ପଡ଼ିଆ ସ୍ଥିତ ଏକ ହନୁମାନ ମନ୍ଦିରରେ ମଧ୍ୟ ଶ୍ରୀ ଶାହା ପ୍ରଜାର୍ଚ୍ଚନା କରିଥିଲେ

ପୂର୍ବରୁ ସେ ବିଭିନ୍ନ ସ୍ଥାନରେ ଅନେକ ରୋଡ୍ ଶୋ' କରିଥିଲେ ମଧ୍ୟ ଏଭଳି ରୋଡ୍ ଶୋ' କେବେ ଦେଖିନାହାନ୍ତି ବୋଲି ସେ କହିଛନ୍ତି ଗତକାଲିର ଏହି ସମାବେଶରେ ଜନସାଧାରଣଙ୍କର ଏଭଳି ସମର୍ଥନକୁ ସେ ଭୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଶାହା କହିଛନ୍ତି ରାଜ୍ୟର ଦୁର୍ନୀତିଗ୍ରସ୍ତ ତୃଶମୂଳ କଂଗ୍ରେସ ସରକାରକୁ ହଟାଇବା ଲାଗି ରାଜ୍ୟବାସୀ ନିଷ୍କତ୍ତି ନେଇଥିବା କଥା ଏହି ରୋଡ୍ ଶୋ'ରେ ପ୍ରତିଫଳିତ ହେଉଛି ପଣ୍ଟିମବଙ୍ଗର ବୀରଭୂମ୍ ଜିଲ୍ଲା ଅନ୍ତର୍ଗତ ହନୁମାନ ମନ୍ଦିର ଷ୍ଟାଡିୟମ୍ ରୋଡ୍ରୁ ଆରମ୍ଭ ହୋଇ ବୋଲ୍ପୁର୍ଠାରେ ଏହି ରୋଡ୍ ଶୋ' ଶେଷ ହୋଇଥିଲା

କେନ୍ଦ୍ର କାର୍ମିକ ମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହ ଏହି ସ୍ବଚନା ଦେଇଛନ୍ତି ଆମ ସମ୍ଭାଦଦାତା କଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ବୟସ୍କ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି

ଗତକାଲି ତାମିଲ୍ନାଡୁର ତଞ୍ଜାବୁରଠାରେ ଚାଷୀମାନଙ୍କୁ ଏହି କୃଷି ଆଇନଗୁଡ଼ିକର ସୁଫଳ ସମ୍ପର୍କରେ ଅବଗତ କରାଇବା ସମୟରେ ସେ ଏହା କହିଛନ୍ତି ପରେ ସାମ୍ବାଦିକମାନଙ୍କୁ ଜେନେରାଲ୍ ସିଂହ କହିଛନ୍ତି ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ପଛରେ ରାଜନୈତିକ ଇଚ୍ଛାଶକ୍ତି କାର୍ଯ୍ୟ କରୁଛି ତେବେ ଏନ୍ଡିଏ ସରକାର ଚାଷୀଙ୍କ କଲ୍ୟାଣ ସୁନିର୍ଣ୍ଣିତ କରିବା ଦିଗରେ ସମ୍ପର୍ଷ ପ୍ରତିଶ୍ରତିବଦ୍ଧ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ପୂର୍ବଭଳି ଚାଲୁ ରହିବ ଏବଂ ଚାଷୀମାନଙ୍କ ସୁବିଧା ଲାଗି କଣ୍ଟ୍ରାକ୍ ଫାର୍ମିଂର ବ୍ୟବସ୍ଥା କରାଯାଇଛି ଏଣିକି ମଣ୍ଡି ବ୍ୟତୀତ ଦେଶର ଯେକୌଣସି ସ୍ଥାନରେ ଚାଷୀମାନେ ସୁବିଧା ଅନୁସାରେ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରିବେ ବୋଲି ସେ କହିଛନ୍ତି ନିତ୍ୟାନନ୍ଦ ରାୟ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଚ୍ଚନ୍ତି ଲଦାଖ୍ ସମେତ ଦେଶବ୍ୟାପୀ ଥିବା ସାମରିକ ଦୃଷ୍ଟିକୋଣରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସ୍ଥାନଗୁଡ଼ିକରେ ମୁତୟନ ହୋଇଥିବା ସୈନ୍ୟମାନଙ୍କ ନିକଟରେ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଇବା ଦିଗରେ କୁଷି ଆଇନ ବିରୋଧୀ ଆନ୍ଦୋଳନକାରୀମାନେ ବାଧା ସ୍ନୁଷ୍ଟି କରୁଛନ୍ତି ବିରୋଧୀ ଦଳଗ୍ରଡ଼ିକ ମଧ୍ୟ ଏହି ଆନ୍ଦୋଳନକୁ ଅଧିକ ଉସ୍କାଉଛନ୍ତି ବୋଲି ଶ୍ରୀ ରାୟ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଚାଷୀମାନଙ୍କର ନ୍ୟାର୍ଯ୍ୟ ଦାବୀଗୁଡ଼ିକୁ ଗୁରୁତ୍ୱର ସହ ବିଚାର କର୍ରଛନ୍ତି ତଥାପି କେତେକ ନ୍ୟସ୍କସ୍ୱାର୍ଥ ଗୋଷୀ ଚାଷୀମାନଙ୍କ ଏ ଦିଗରେ ଭ୍ରମିତ କର୍ରଛନ୍ତି

ନେପାଳ ପାର୍ଲାମେଣ୍ଟ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଗତକାଲି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିସକ୍ରମେ ସେଠାକାର ସଂସଦ ଭଙ୍ଗ କରିଛନ୍ତି

ଗତକାଲି ସକାଳେ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି କ୍ୟାବିନେଟ୍ର ଏକ ଜରୁରୀ ବୈଠକ ଡାକି ସଂସଦ ଭଙ୍ଗ ପାଇଁ ସୁପାରିସ କରିଥିଲେ